ଗଶତିକେନ୍ଦ୍ରରେ ସିସିଟିଭି ଏବଂ ଭିଡ଼ିଓଗ୍ରାଫିର ମଧ ବ୍ୟବସ୍କା କରାଯାଇଛି

ମନୋଜଙ୍କ ସମେତ ତାଙ୍କ ସହଯୋଗୀ ସନ୍ତୋଷ ଉପରକୁ ମଧ୍ଧ ଆକ୍ରମଣ କରାଯାଇଛି ସ୍ରାନୀୟ ବିଏନପୁର ଥାନା ଅନ୍ତର୍ଗତ ଅକ୍ଫୋର୍ଡ ସ୍କୁଲ୍ ସାମ୍ ରେ ତାଙ୍ ଉପରକୁ କିଛି ଦୁର୍ବୂଭ ଗୁଳିମାଡ଼ କରିଥିବା ପୁଲିସ୍ଠାରୁ ପ୍ରକାଶ

ପରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି

ରୁ ଶ୍ରୀ ପ୍ରଧାନ ଏହାର ଭୂୟସୀ ପ୍ରଶଂସା କରିଛନ୍ତି ରାକ୍ୟରେ ଗ୍ରୀଷ୍କ ପ୍ରବାହ ଜାରି ରହିଛି

ଏହାକୁ ମିଶାଇ ଓଡ଼ିଶା ସପ୍ତମଥର ପାଇଁ ଜାତୀୟ ଚାମ୍ମିୟନ୍ ହୋଇ ଇତିହାସ ସୃଷ୍ଟି କରିଛି